ଅଣୁ କ୍ଷୁଦ୍ର ଓ ମଧ୍ଧମ ଉଦ୍ୟୋଗ ଭାବେ ତାହାକୁ ସ୍ୱୀକୃତି ଦିଆଯିବ ଅଗ୍ରାଧିକାର ଭାବେ ବ୍ୟାଙ୍କ ରଣ ଦିଆଯିବା ସହ ଇ ମାର୍କେଟିଂର ସ୍ବୁଯୋଗ ମିଳିବ ବୋଲି କେନ୍ଦ୍ର ଇସ୍ୱାତ ମନ୍ତୀ ଚୌଧୁରୀ ବୀରେନ୍ଦ ସିଂହ ପ୍ରକାଶ କରିଛନ୍ତି

ଅନୁସ୍ଟିତ କାତି ଓ କନକାତି ବର୍ଗର ବିଭିନ୍ନ ଆବାସିକ ବିଦ୍ୟାଳୟରେ ଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଏଶିକି ଡବ୍ଲଇଓ ଏବଂ ଏଡବ୍ଲଡିଓ ରହିବେ

ତିତ୍ଲି ଆଲୋଚନା ଆଠ କଶିଆ କେନ୍ଦ୍ରୀୟ ଟିମ୍ ସାମୁଦ୍ରିକ ଘୁର୍ଖିଝଡ଼ ତିତ୍ଲି ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଠାମ ଏବଂ ଗଜପତି ଜିଲ୍ଲା ପରିସ୍ଥିତି ଉପରେ ଅନୁଧ୍ଧାନ କରି ଫେରିବା ପରେ ସଚିବାଳୟଠାରେ ଗତ ସନ୍ଧ୍ୟାରେ ମୁଖ୍ଧ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି

କୁଷି ଏବଂ ରାସ୍ତା କ୍ଷୟକ୍ଷତି ନେଇ ଦିନେ ଦୁଇଦିନ ମଧ୍ଘରେ ପୂର୍ଶ୍ଡାଙ୍ଗ ରିପୋର୍ଟ ଦିଆଯିବ